ଭିଡ଼ିଓ ବାର୍ତାରେ ଶ୍ରୀ ମୋଦୀ କହିଛନ୍ତି ଏକ ଘଡ଼ିସନ୍ଧି ମୁହର୍ଉରେ ବିଶ୍ୱ ଷଷ୍ଠ ଆନ୍ତର୍କାତିକ ଯୋଗ ଦିବସ ପାଳନ ହେବାକୁ ଯାଉଛି

ସେ କହିଛନ୍ତି ଏକ ବିଶାଳ ମହାମାରୀ ବିରୋଧରେ ବିଶ୍ୱ ସଂଗ୍ରାମ କରୁଛି

ଏହା ଏକ ଦୃଢ଼ ମନ ତଥା ସୁସ୍ଥ ଶରୀର ଗଠନରେ ମଧ୍ଧ ସହାୟକ ହୋଇଥାଏ

ଏହା ଭାରତର ସବୁସ୍ଚାନରେ ଦୃଶ୍ୟମାନ ହେବ ଆମ ରାଜ୍ୟର କୋଶ ଅନୁକୋଶରେ ଥିବା ଲୋକେ ଆଂଶିକ ସ୍ର୍ଯ୍ୟପରାଗ ଦେଖିବାକୁ ପାଇବେ

ନିର୍ଦ୍ଦେଶନାମାରେ କୁହାଯାଇଛି ଛାତ୍ରଛାତ୍ରୀମାନଙ୍ଙୁ ଶିକ୍ଷାନୁଷ୍ଠାନଗୁଡ଼ିକ ଆବଶ୍ୟକ ପୁସ୍ତକ ଯୋଗାଇଦେବା ସହ ସେମାନଙ୍କ ପାଠ୍ୟ ସମ୍ୟନ୍ଧୀୟ ସଦେହ ଦୂର କରିବାପାଇଁ କ୍ଲାସ୍ ବ୍ୟବସ୍ତା କରିବେ

ସେହିଭଳି କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଶିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ସେହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼ ଝାରସୁଗୁଡ଼ା ବରଗଡ଼ ସମ୍ୟଲପୁର ଦେବଗଡ଼ ଓ ସୁବର୍ଷ୍ପୁର